ଭାରତରେ ଏହି ବ୍ୟାଧିର ସଂକ୍ରମଣ ଏବଂ ସର୍ବଶେଷ ସ୍ଥିତି ନେଇ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ସମୀକ୍ଷା କରିଛି

ଡବ୍ୟବି କରୋନା ନୂଆ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସବୁ ରାଷ୍ଟ୍ର ଏକକୁଟ ହେବାକୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ବ୍ୟାଙ୍କ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଯେ ଏଥିପାଇଁ ଆବଶ୍ୟକ ହେଉଥିବା ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଡ଼ କରିବା ପାଇଁ ଆଗ୍ରହୀ ରାଷ୍ଟ୍ରଙ୍କୁ ଏହି ବିଶ୍ୱ ଆର୍ଥିକ ସଂଗଠନ ସବୁମନ୍ତେ ସାହାଯ୍ୟ ସହଯୋଗ କରିବାକୁ ପ୍ରସ୍ତତ କରୋନା ଭୂତାଣ୍ଡ ବିରୋଧୀ ଅଭିଯାନରେ ଯେଉଁସବ୍ଧ ଦେଶ ଓ ଆନ୍ତର୍ଜାତିକ ସଂଗଠନ ଉଦ୍ୟମ ଆରମ୍ଭ କରିଛନ୍ତି ତାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ମଧ୍ୟ ବିଶ୍ୱବ୍ୟାଙ୍କ୍ ଆଗ୍ରହ ପ୍ରକାଶ କରିଛି ଏହି ବ୍ୟାଧି ବ୍ୟାପିବା ପରେ ଏହାର ଆର୍ଥିକ ଓ ସାମାଜିକ ପ୍ରଭାବ ସମ୍ପର୍କରେ ମଧ୍ୟ ବ୍ୟାଙ୍କ୍ ପକ୍ଷର୍ତ ଅନୁଧ୍ୟାନ କରାଯାଉଛି ଜିଓଏମ୍ କରୋନା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ସ୍ୱାସ୍ଥ୍ୟ ଜାହାଜ ଚଳାଚଳ ବୈଦେଶିକ ବ୍ୟାପାର ବେସାମରିକ ବିମାନ ଚଳାଚଳ ତଥା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କି ପ୍ରକାର ପଦକ୍ଷେପମାନ ନିଆଯାଇଛି ତାହାର ସମୀକ୍ଷା ଗତକାଲି ନୂଆଦିଲ୍ଲୀଠାରେ ଏକ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ଦ୍ୱାରା କରାଯାଇଛି ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଅଧ୍ୟକ୍ଷତା କରିଥିଲେ ଏହି ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଛି ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନଙ୍କ ସମେତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୃହ ରାଷ୍ଟ୍ରମନ୍ତ୍ରୀ କି କିଶନ ରେଡ୍ଡୀ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନଶ୍ରଖଲାଲ ମାଣ୍ଡବ୍ୟ ସଦସ୍ୟ ରହିଛନ୍ତି ଏଥିରେ ଚୀନ୍ ସମେତ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଏବଂ ଭାରତରେ ଏହାର ଗତିବିଧି ଉପରେ ସମୀକ୍ଷା କରାଯାଇଥିଲା କେରଳରେ ତିନି ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା ଚୀନରେ ଏହି ବ୍ୟାଧି ଏବେ ବ୍ୟାପକ ଆକାର ଧାରଣ କରିଥିବାରୁ ସେ ଦେଶକୁ କୌଣସି ଭାରତୀୟ ନ ଯିବାକୁ ପରାମର୍ଶ ଜାରି କରିବା ପାଇଁ ଏହି ବୈଠକରେ ନିଷ୍ପଭି ନିଆଯାଇଛି

ଆବଶ୍ୟକ ସ୍ଥଳେ ସେମାନଙ୍କୁ ସର୍ବସାଧାରଣଙ୍କଠାରୁ ସାମୟିକ ଭାବେ ଦୂରେଇ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ଏହାଛଡ଼ା ଚୀନ୍ ପାସ୍ପୋର୍ଟ୍ଧାରୀଙ୍କୁ ଇ ଭିସା ପ୍ରଦାନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ଏହାଛଡ଼ା ଯେଉଁ ଚୀନ୍ ନାଗରିକଙ୍କ ଏବେ ଭାରତ ଆସିବାକୁ ଥିଲା ତାହାକୁ ମଧ୍ୟ ଅନ୍ୟ ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍କଭି ନିଆଯାଇଛି ତେବେ ଯେଉଁ ଚୀନ୍ ନାଗରିକମାନେ ବିଭିନ୍ନ ବାଧ୍ୟବାଧକତାରୁ ଭାରତ ଆସିବାକୁ ନିହାତି ଜରୁରି ସେମାନଙ୍କୁ ବେଙ୍କିଂ ସାଂଘାଇ କିମ୍ବା ଗୁଆଙ୍ଗଝୁ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି

ଏହାଛଡ଼ା ସିଙ୍ଗାପୁର ଥାଇଲାଣ୍ଡ ହକଂରୁ ଆସୁଥିବା ବିମାନଗୁଡ଼ିକର ଯାତ୍ରୀମାନଙ୍କର ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ବୈଠକରେ ତଥ୍ୟ ଉପସ୍ଥାପିତ କରାଯାଇଛି

ମାତ୍ର ତିନି ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ସ୍ବଚନା ମିଳିଛି

ବୋଲି ମନ୍ତ୍ରୀମାନଙ୍କୁ ଏହି ସମୀକ୍ଷା ବୈଠକରେ ଅବଗତ କରାଯାଇଛି ଏପି କରୋନା ଭାଇରସ ଆନ୍ଧ୍ରପ୍ରଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ସରକାରୀ ଅଧିକାରୀମାନେ ଏଥିପାଇଁ ତତ୍ପର ରହିଥିବା ବେଳେ ରାଜ୍ୟର ସବୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ସତର୍କ କରି ରଖାଯାଇଛି ସମ୍ପୂକ୍ତ ଅଞ୍ଚଳଗୁଡ଼ିକରେ ଥିବା ସରକାରୀ ହସ୍କିଟାଲରେ ସ୍ୱତନ୍ତ୍ର ୱାର୍ଡ୍ ଖୋଲାଯାଇଛି ବିଜୟୱାଡା ଓ ବିଶାଖାପାଟଣା ଆନ୍ତର୍ଜାତିକ ବିମାନ ବନ୍ଦରରେ ବ୍ୟାପକ ତନଖି ବ୍ୟବସ୍ଥା କରାଯାଇ ଯାତ୍ୱୀମାନଙ୍କ ସ୍ପାସ୍ଥ୍ୟ ପରୀକ୍ଷା କରାଯାଉଛି ଦିଲ୍ଲୀ କ୍ୟାମ୍ପନ୍ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାର ଅଭିଯାନ ଚରମ ସୀମାରେ ପହଞ୍ଚିଛି ଆଉ ମାତ୍ର ହାତରେ ତିନି ଦିନ ସମୟ ଥିବାରୁ ସବୁ ରାଜନୈତିକ ଦଳ ଭୋଟରମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଏଥିପାଇଁ ରୋଡ୍ ଶୋ' ସାଧାରଣ ସଭା ଘରକୁ ଘର ଯାଇ ଭୋଟରଙ୍କୁ ଭେଟିବା ଆଦି କାର୍ଯ୍ୟ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି ଅପରାହୁରେ ପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ ବିଜେପି କ୍ଷମତାକୁ ଆସିଲେ ଦିଲ୍ଲୀବାସୀଙ୍କୁ ସ୍ପଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଗତକାଲି ପୂର୍ବଦିଲ୍ଲୀରେ ଆୟୋଜିତ ଏକ ନିର୍ବାଚନ ସଭାରେ ସେ କହିଥିଲେ ବରିଷ୍ଣ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ମୁଣ୍ଡକାଠାରେ ଏକ ରୋଡ୍ ଶୋ'ରେ ଭାଗ ନେଇଥିଲେ ବିଜେପି ସଭାପତି କେପି ନଡ୍ରା ମଧ୍ୟ ସକୁରବସ୍ତି ମଡେଲ ଟାଉନ୍ ଓ ଚାନ୍ଦିନୀଚୌକର ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କଂଗ୍ରେସ ପାଇଁ କାଲକାଜିରେ ଗତକାଲି ଏକ ରୋଡ୍ ଶୋ' କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜରିଓ୍ୱାଲ ଗତକାଲି ଦ୍ୱାରକାରେ ଏକ ରୋଡ୍ ଶୋ'ରେ ଭାଗ ନେଇଥିଲେ

ତେବେ ଏହା ଭାରତକୁ ତାହାର ଲକ୍ଷ୍ୟପଥରୁ ହଟାଇ ପାରିବ ନାହିଁ ବୋଲି ସେ ଦୂଢୋକ୍ତି ପ୍ରକାଶ କରିଛନ୍ତି

ତୂତୀୟ ଡିଫେନ୍ସ ଆଟାଚି ସମ୍ମିଳନୀରେ ଗତକାଲି ନୂଆଦିଲ୍ଲୀଠାରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଯେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସବୁମନ୍ତେ ଉଦ୍ୟମ ଚଳାଇଛି ଜଳ ସ୍ଥଳ ଓ ଆକାଶ ବାହିନୀକୁ ସୁଦୃଢ଼ କରାଯିବା ସହ ଦେଶୀକାରିଗରି ଜ୍ଞାନ କୌଶଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଉଛି ଭିଭିଆଇ ଚପର ଅଗୁସ୍ତା ଓ୍ୱେଷ୍ଟଲ୍ୟାଣ୍ଡ ହେଲିକପୂର କ୍ରୟ ମାମଲାରେ ଅଭିଯୁକ୍ତ ଥିବା ଦଲାଲ କ୍ରିଷ୍ଟିଆନ୍ ମିଚେଲ ର ଜାମିନ ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ

ଉଭୟ ସିବିଆଇ ଓ ଇଡି ଦ୍ୱାରା ଏହି ମାମଲାର ତଦନ୍ତ କରାଯାଉଛି କ୍ରିଷ୍ଟିଆନ୍ ମିଚେଲ ଏହି ହେଲିକପୁର କାରବାର ଘଟଣାରେ ମଧ୍ୟସ୍ଥ ଥିବାବେଳେ ମୋଟା ଅଙ୍କର ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା

କର୍କଟ ରୋଗ ସମ୍ପର୍କରେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ତଥା ଏହା ଚିହ୍ନଟ ଚିକିତ୍ସା ଓ ନିରାକରଣ ଦିଗରେ କାର୍ଯ୍ୟ କରିବା ପାଇଁ ଦିବସ ପାଳିତ ହୋଇଆସୁଛି କର୍କଟ ରୋଗରେ ବିଶ୍ୱବ୍ୟାପୀ ଦ୍ୱିତୀୟ ସର୍ବାଧିକ ଲୋକ ପ୍ରତିବର୍ଷ ପ୍ରାଣ ହରାଇଥାନ୍ତି

ଜେକେ ଟେରର ଜାନ୍ଗୁ ଡିଭିଜନର ପୁଞ୍ଚ୍ ଜିଲ୍ଲା ସୀମାନ୍ତ ହାହେଳି ତହସିଲର ମାଙ୍ଗାର ଅଞ୍ଚଳରୁ ସୁରକ୍ଷା କର୍ମୀମାନେ ଏକ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଦେଇଛନ୍ତି

ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି

ଏହିସବୁ ଘଟଣା ଜାମ୍ମୁ କାଶ୍ମୀର ଓ ସିଆଚେନ ଅଞ୍ଚଳରେ ଘଟିଛି

ଦକ୍ଷିଣ ଆଫ୍ରିକାର ପୋଚଫେଷ୍ଟୁମର ସେନଓ୍ବସ୍ ପାର୍କରେ ଭାରତୀୟ ସମୟ ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଆରମ୍ଭ ହେବ